ତେଣ୍ର ଏପରି ସଂକଟର ପରିସ୍ତିତିରେ ଆମେ ଗୋଟିଏ ଦେଶ ଭାବେ ଏକ ହେବା ତଥା ପ୍ରଧାନମନ୍ତୀଙ୍କ ଅପିଲକୁ ସହଯୋଗ କରିବା ଆବଶ୍ୟକ

ସେ କହିଛନ୍ତି ଏହି ଲକ୍ ଡାଉନ୍ କରୋନା ସଂକ୍ରମଣକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ

ଏନେଇ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ରା କରାଯାଇଛି ପୁଲିସ୍ ରାସ୍ତାର ଅନେକ ସ୍ଚାନରେ ବ୍ୟାରିକେଡ୍ ଲଗାଇବା ସହ ଲୋକଙ୍କୁ ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛି ବିଭିନ୍ କିଲ୍ଲାରେ ଲକ୍ଡାଉନ କଡାକଡି ଭାବେ ପାଳନ ହେଉଥିବା ଖବର ଆମର ହସ୍ତଗତ ହେଉଛି ଏହି ଲକ୍ଡାଉନ୍ ସମୟରେ ଔଷଧ ଦୋକାନ ସ୍ୱାସ୍ଥ୍ୟ ସମ୍ୟନ୍ଧୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ପେଟ୍ରୋଲ୍ ପଞ୍ ଆଦି ଖୋଲା ରହିବ

ତେବେ ହୋଟେଲ୍ ରେଷୁରାଣ୍କ୍ ମଲ୍ ଜିମ୍ ପାର୍କ ସୋର୍ଟସ୍ କୁବ୍ ଆଦିକୁ ବନ୍ଦ୍ ରଖାଯାଇଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଚୁକ୍ତିଭିତିକ ଡାକ୍ତର ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ

ଆବଶ୍ୟକ ହେଲେ ଏହି ଚୁକ୍ତିକୁ ବଢାଯାଇ ପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ଏଥିପାଇଁ ଅବସର ଗ୍ରହଣ କରିଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଆବେଦନ କରି ପାରିବେ

ସେମାନେ କରୋନା ସଂକ୍ରମିତ ନୁହଁନ୍ତି ଭାବିବା ଭୁଲ

ସେହିଭଳି ରାକ୍ୟ ସରକାର ପକ୍ଷରୁ ମଧ କରୋନା ହେଲ୍ପଲାଇନ୍ ନମ୍ୟର କାରି କରାଯାଇଛି